ସଡ଼କ ଓ ଗୃହନିର୍ମାଣ କ୍ଷେତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛି

କାହା ବିର୍ଦ୍ଧରେ କୌଣସି ପ୍ରକାର ଦମନମଳକ ପଦକ୍ଷେପ ନିଆଯିବ ନାହିଁ ବୋଲି କହିଛନ୍ତି

ସେଗୁଡ଼ିକ ମଧ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଗୃହନିର୍ମାଣ ରେଳବାଇ ବିମାନ ବନ୍ଦର ଓ ବନ୍ଦର ଆଦି ଅନ୍ତର୍ଭୁକ୍ତ ଦୁଇ ଘଣ୍ଟା ଧରି ଚାଲିଥିବା ଏହି ସମୀକ୍ଷା ବୈଠକରେ ସେହିସବୁ ମନ୍ତ୍ରଣାଳୟର କର୍ମକର୍ତ୍ତା ନୀତି ଆୟୋଗ କର୍ମକର୍ତ୍ତା ଓ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ନୀତି ଆୟୋଗ ସିଇଓ ଅମିତାଭ କାନ୍ତ୍ ସଡ଼କ ନିର୍ମାଣ ଦ୍ରତ ଗତିରେ ଆଗେଇ ଚାଲିଥିବାର ବୈଠକରେ ଜଣାଇଥିଲେ ପରିବହନ କ୍ଷେତ୍ରର ଡିଜିଟାଇଜେସନ୍ରେ ଘଟିଥିବା ଅଗ୍ରଗତି ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା

ପ୍ରଧାନମନ୍ତ୍ରୀ ଇଲେକ୍ଟ୍ରୋନିକ୍ ଟୋଲ୍ ଆଦାୟରେ ଦ୍ରତ ଅଗ୍ରଗତିପାଇଁ ଆହ୍ୱାନ ଦେଇଥିଲେ

ରେଳବାଇ କ୍ଷେତ୍ରରେ ଦକ୍ଷତା ଓ ରେଳ ସଂଖ୍ୟା ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି

ଏହାଦ୍ୱରା ଗୃହ ନିର୍ମାଣ କ୍ଷେତ୍ରରେ ନିଯୁକ୍ତି ବୃଦ୍ଧି ପାଇଛି ସହରାଞ୍ଚଳ ଗୃହ ନିର୍ମାଣ କ୍ଷେତ୍ରରେ ନୃଆ ନିର୍ମାଣ ଜ୍ଞାନକୌଶଳ ଉପରେ ଗୁରୁତ୍ୱ ଦିଆଯାଇଛି

ପ୍ରେସିଡେଣ୍ଟ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ କହିଛନ୍ତି ପ୍ରଶାସନିକ ସେବା ଅଫିସରମାନେ ଦେଶର ବିକାଶ ଓ ଅର୍ଥନୀତିର ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି

ରାଷ୍ଟ୍ରପତି କହିଛନ୍ତି ଗରିବ ସାମାଜିକ ସ୍ତରରେ ଅବହେଳିତ ଓ ବେକାର ଲୋକମାନଙ୍କର ସେବା କରିବାପାଇଁ ପ୍ରଶାସନିକ ସେବା ଅଫିସରମାନଙ୍କୁ ସର୍ବଦା ପ୍ରଚେଷ୍ଟା କରିବା ଆବଶ୍ୟକ ହୋମ୍ ମିନିଷ୍ଟର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ଆସାମ ଜାତୀୟ ନାଗରିକ ପୁସ୍ତିକାରୁ ବାଦ୍ ପଡ଼ିଥିବା ବ୍ୟକ୍ତିମାନଙ୍କୁ ସମ୍ପର୍ଶ୍ଣ ସୁଯୋଗ ପ୍ରଦାନ କରାଯିବା ବିଷୟ ଆକି ରାଜ୍ୟସଭାରେ ପ୍ରତିଶ୍ରତି ଦେଇଛନ୍ତି ଏ ବିଷୟରେ ଏକ ସଂକ୍ଷିପ୍ତ ବିତର୍କରେ ଉତ୍ତର ଦେଇ ସେ କହିଛନ୍ତି କୌଣସି ପକ୍ଷପାତ ବିନା ସ୍ୱଚ୍ଚ ଓ ନିରପେକ୍ଷ ଉପାୟରେ ଏନ୍ଆର୍ସିରେ ସଂଶୋଧନ କରାଯାଉଛି ଓ ମୋଟ ପ୍ରକ୍ରିୟାକୁ ସୁପ୍ରିମ୍କୋର୍ଟ ତଦାରଖ କରୁଛନ୍ତି ଯେଉଁମାନେ ଏନ୍ଆର୍ସିରେ ସ୍ଥାନ ପାଇନାହାନ୍ତି ସେମାନଙ୍କୁ ପ୍ରତି କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ସେ ପ୍ରତିଶ୍ରତି ଦେଇଛନ୍ତି ଯେଉଁମାନଙ୍କର ନାମ ଚୃଡ଼ାନ୍ତ ଏନ୍ଆର୍ସିରେ ସ୍ଥାନ ପାଇବ ନାହିଁ ସେମାନେ ବିଦେଶୀ ନାଗରିକ ଟ୍ରିବ୍ୟୁନାଲ୍ରେ ଆବେଦନ କରିବାକୁ ସୁଯୋଗ ପାଇବେ ତେବେ ଗୁଜବକୁ କେନ୍ଦ୍ରକରି କିଛି ଲୋକ ଭୟର ଏକ ବାତାବରଣ ସୃଷ୍ଟି କର୍ତ୍ତବାର୍ ସେ ଏହାକୁ ନିନ୍ଦା କରିଛନ୍ତି ଏହା ଏକ ଜାତୀୟ ନିରାପତ୍ତା ପ୍ରସଙ୍ଗ ବୋଲି ଦର୍ଶାଇ ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ସାମ୍ପ୍ରଦାୟିକ ସଦ୍ଭାବନା ନଷ୍ଟ କରିବା ଲାଗି କୌଣସି ଉଦ୍ୟମ ହେବା ଉଚିତ ନୁହେଁ ପରେ ସ୍ୱଷ୍ଟୀକରଣ ଲୋଡ଼ି ରାଜ୍ୟସଭା ବିରୋଧି ଦଳ ନେତା ଗୁଲାମ ନବୀ ଆଜାଦ୍ ବିଜେପି ଓ କେନ୍ଦ୍ର ସରକାର ଏନ୍ଆର୍ସି ପ୍ରକ୍ରିୟା ଉପରେ ସମାନ ମତ ଦେବାକୁ ପରାମର୍ଶ ଦେଇଥିଲେ ସଂଶୋଧନ ପ୍ରକ୍ରିୟାକୁ ଅଧିକ ମଜବୁତ୍ କରିବାକୁ ମଧ୍ୟ ସେ ମତ ଦେଇଥିଲେ

ପୂର୍ବରୁ ଆଜି ସକାଳେ ବାରମୂଲା ଜିଲ୍ଲାରେ ଏକ ସଂଘର୍ଷରେ ଦୁଇ ଜଣ ସ୍ଥାନୀୟ ସନ୍ତ୍ରାସବାଦୀ ପ୍ରାଣ ହରାଇଥିଲେ

ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀମତୀ ମହାଜନ କହିଛନ୍ତି ଏକ ଯୋଜନା ପ୍ରସ୍ତୁତ କରିବା ତାହାକୁ କାର୍ଯ୍ୟକାରୀ କରିବା ଓ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବା ଏକ ଉଲ୍ଲେଖନୀୟ କାର୍ଯ୍ୟ ସେ କହିଛନ୍ତି ଏହାକୁର୍ହି ଉତ୍ତମ ପ୍ରଶାସନର ଆଖ୍ୟା ଦିଆଯାଇପାରେ କାରଣ କର୍ମକର୍ତ୍ତାମାନଙ୍କ ସମେତ ସମଗ୍ର ସରକାରୀ କଳ ଯୋଜନାର କାର୍ଯ୍ୟକାରିତା ପାଇଁ ସେମାନଙ୍କର ଅବଦାନ ଦେଇଛନ୍ତି

ସେ କହିଛନ୍ତି ସରକାର ଗରିବ ଓ ଅବହେଳିତ ଲୋକମାନଙ୍କୁ ଦେଇଥିବା ପ୍ରତିଶ୍ରତିର ଯୋଜନାରେ ପ୍ରତିଫଳନ ଘଟିଛି

କୌଣସି ସଂସ୍ଥାକୁ ଏତେ ପରିମାଣର ଦୀର୍ଘମିଆଦୀ ରଣ ପ୍ରଦାନ ଏସ୍ବିଆଇ ପାଇଁ ଏହା ପ୍ରଥମ ଘଟଣା ଏନ୍ଏଚ୍ଏଆଇକୁ ମିଳିଥିବା ଋଣ ମଧ୍ୟରୁ ଏହା ମଧ୍ୟ ସର୍ବବୃହତ୍ ରଣ

ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ୍ ଗଡ଼କରୀ ଚୁକ୍ତି ସ୍ୱାକ୍ଷର ସମୟରେ ଉପସ୍ଥିତ ଥିଲେ

ଶ୍ରୀ ଗଡ଼କରୀ କହିଛନ୍ତି ଭାରତ ବିଶ୍ୱରେ ସବୁଠୁ ଦ୍ରୁତ ବିକାଶକାରୀ ରାଷ୍ଟ୍ର ଓ ମୌଳିକଡାଞ୍ଚାକୁ ଭାରତ ସର୍ବାଧିକ ପ୍ରାଧାନ୍ୟ ଦେଉଛି ମନ୍ତ୍ରୀ କହିଛନ୍ତି ଉତ୍ତମ ସଡ଼କ ମୌଳିକତାଞ୍ଚା ଦେଶରେ ସଡ଼କ ଦୁର୍ଘଟଣା କମ୍ କରିବ

ଅନୁସ୍ଚିତ ଜାତି ଓ ଉପକାତି ଆଇନର ମୂଳ ନିୟମଗୁଡ଼ିକୁ ଫେରାଇ ଆଣିବାପାଇଁ ପାର୍ଲାମେଖରେ ଏକ ସିୟିଧାନ ସଂଶୋଧନ ବିଲ୍ ଆଗତ କରିବାକୁ କେନ୍ଦ୍ର କ୍ୟାବିନେଟ୍ ଚଳିତ ସପ୍ତାହରେ ମଞ୍ଜରି ପ୍ରଦାନ କରିଥିଲା ଏହି ସଂଶୋଧନ ପାର୍ଲାମେଣ୍ଟରେ ପାସ୍ ହୋଇଗଲେ ଗତ ମାର୍ଚ୍ଚ ମାସରେ ସୁପ୍ରିମ୍କୋର୍ଟ ଏ ସଂକ୍ରାନ୍ତରେ ଦେଇଥିବା ରାୟ ରଦ୍ଦ ହୋଇଯିବ ସୁପ୍ରିମ୍କୋର୍ଟ ତାଙ୍କର ରାୟରେ କହିଥିଲେ ଏସ୍ସିଏସ୍ଟି ଆଇନ ଅଧୀନରେ ଜଣେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ବାଧ୍ୟତାମୂଳକ ନୁହେଁ ତଦନ୍ତକାରୀ ସଂସ୍ଥାଗୁଡ଼ିକଦ୍ୱାରା ପ୍ରାରମ୍ଭିକ ତଦନ୍ତ ପରେ ଅଭିଯୁକ୍ତଙ୍କୁ ଗିରଫ କରାଯିବା ବିଷୟ ସୁପ୍ରିମ୍କୋର୍ଟ ରାୟ ଦେଇଥିଲେ

ଦେଶରେ କ୍ରୀଡ଼ାର ବିକାଶପାଇଁ ମଣିପୁରରେ ପ୍ରଥମ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ସ୍ଥାପନ ସକାଶେ ବିଲ୍ରେ ବ୍ୟବସ୍ଥା ଅଛି ବିଲ୍ ସଂକ୍ରାନ୍ତୀୟ ଏକ ବିତର୍କରେ ଉତ୍ତର ଦେଇ କ୍ରୀଡ଼ା ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋଡ୍ କହିଛନ୍ତି କ୍ରୀଡ଼ା କ୍ଷେତ୍ରରେ ଗବେଷଣା ପ୍ରଶାସନ ତାଲିମ୍ ଓ ଅନ୍ୟାନ୍ୟ ବିଷୟ ସମେତ ପ୍ରାୟ ସବୁ କ୍ଷେତ୍ରପ୍ରତି ବିଶ୍ୱବିଦ୍ୟାଳୟ ଧ୍ୟାନ ଦେବ ସେ କହିଛନ୍ତି ବିଭିନ୍ନ ରାଜ୍ୟ ଓ ବିଦେଶରେ କ୍ୟାମ୍ପସ୍ମାନ ପ୍ରତିଷ୍ଠା କରିବା ସକାଶେ ବିଲ୍ରେ ମଧ୍ୟ ବ୍ୟବସ୍ଥା ଅଛି

ଲୋକସଭାରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶିବପ୍ରସାଦ ଶୁକ୍ଲ ଏକ ଲିଖିତ ଉତ୍ତରରେ ଏହା ଜଣାଇଛନ୍ତି